ଏବଂ ରାଜ୍ୟରେ ଶୀତଲହରୀ ଜାରି

ଏହି ଅବସରରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ କହିଛନ୍ତି ବିଜୁ କନତା ଦଳ ଆକି ସାମାଜିକ ଆନ୍ଦୋଳନରେ ପରିଶତ ହୋଇଛି

ସଂସଦ ଓ ବିଧାନସଭାରେ ମହିଳାଙ୍କ ସ୍ସାନ ସଂରକ୍ଷଣ ପାଇଁ ବିଜେଡି ସବୁ ସ୍ତରରେ ଲଢେଇ ଜାରି ରଖିବ

ମା ଆଗେଇଲେ ହିଁ ଦେଶ ଆଗେଇବ

ଆବଶ୍ୟକ ହେଲେ ସେମାନଙ୍କୁ ଆଇସେଲେସନ୍କୁ ପଠାଯିବ

ସେମାନଙ୍କୁ ଇନ୍ଷ୍ିଚ୍ୟୁସନାଲ ଆଇସୋଲେସନରେ ରଖାଯାଇଛି